କାର୍ଯ୍ୟକେତ୍ରରେ ଶ୍ରମିକମାନଙ୍କର ସୁରକ୍ଷା ଅଧିକାର ଓ ସ୍ୱାସ୍ଥ୍ୟ ରକ୍ଷା ଏହି ଦିବସ ପାଳନର ଆଭିମୁଖ୍ୟ

କରୋନା କଟକଶା ମଧରେ ଆଜି ଏହି ଦିବସ ପାଳନ କରାଯାଉଛି ଏହି ଅବସରରେ ରାକ୍ୟପାଳ ପ୍ରଫେସର ଗଶେଶୀ ଲାଲ ରାକ୍ୟର ସମସ୍ତ ଶ୍ରମିକ ଭାଇଭଉଣୀ ମାନଙ୍କୁ ଶୁଭେଛା ଜଶାଇଛନ୍ତି

ଏଥିସହିତ ବଟାନିକାଲ ଗାର୍ଡେନକୁ ମଧ୍ଧ ବନ୍ଦ ରଖିବା ଲାଗି ବିଭାଗୀୟ କର୍ତ୍ରପକ୍ଷ ନିଷ୍ବଉି ନେଇଛନ୍ତି

ପାଣିପାଗ ରାକ୍ୟରେ ଗ୍ରୀଷ୍କପ୍ରବାହ ଜାରି ରହିଛି